ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରିସ୍ଥିତିର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି

ଏହି ବୈଠକ ଅବସରରେ ଶ୍ରୀ ମୋଦି ତାଙ୍କ ସରକାରର ରୋଡ୍ ମ୍ୟାପ୍ ଓ କାର୍ଯ୍ୟପନ୍ତା ସଂପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବେ ନରେନ୍ଦ୍ର ମୋଦି ସରକାରଙ୍କ ପୂର୍ବ ଶାସନକାଳରେ ମନ୍ତ୍ରୀପରିଷଦର ଏଭଳି ବୈଠକ ଏକ ନିୟମିତ ପ୍ରକ୍ରିୟା ଥିଲା ସୋମବାର ଦିନ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ମତ ବିନିମୟ ସମୟରେ ପ୍ରତ୍ୟେକ ମନ୍ତ୍ରଣାଳୟର ସଠିକ୍ ଲକ୍ଷ୍ୟ ହାସଲ ପାଇଁ ପଞ୍ଚବାର୍ଷିକ ଯୋଚ୍ଚନା ପ୍ରସ୍ତୁତ କରିବାକୁ କହିଛନ୍ତି ମନ୍ତ୍ରିପରିଷଦ ବୈଠକ ପୂର୍ବରୁ ଆଜି ମଧ୍ୟ କେନ୍ଦ୍ର କ୍ୟାବିନେଟ୍ର ବୈଠକ ବସିବ

ମାଇ ଗଭ୍ ଓପନ୍ ଫୋରମ୍ ମାଧ୍ୟମରେ ମିଳିଥିବା ମତାମତ ଅନୁଯାୟୀ ଶ୍ରୀ ମୋଦି ଲୋକଙ୍କ ଆବଶ୍ୟକତାକୁ ନେଇ ଭାବର ଆଦାନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସାଧାରଣଙ୍କ ମତାମତ ଆହ୍ୱାନ କରିଛନ୍ତି

ରେକର୍ଡ ହୋଇଥିବା କେତେକ ବାର୍ତ୍ତା ପ୍ରସାରଣରେ ସ୍ଥାନ ପାଇବ

ପାଶଓ୍ୱାନ୍ ପଲସେସ୍ କେନ୍ଦ୍ର ସରକାର ଘରୋଇ ବ୍ୟବସାୟିଙ୍କ ପାଇଁ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ହରଡ଼ ଡାଲି ଆମଦାନିର ସୀମାକୁ ଚାରି ଲକ୍ଷ ଟନ୍କୁ ବୃଦ୍ଧି କରିବା ସହିତ ଖୋଲା ବଜାରକୁ ଦୁଇ ଲକ୍ଷ ଟନ୍ ଡାଲି ଛାଡ଼ିବା ପାଇଁ ନାଫେଡ୍କୁ କହିଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଖାଦ୍ୟ ମନ୍ତ୍ରୀ ରାମବିଳାଶ ପାଶୱାନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପଭି ନିଆଯାଇଛି ବୈଠକ ପରେ ସାମ୍ବାଦିକମାନଙ୍କୁ ଶ୍ରୀ ପାଶଓ୍ୱାନ୍ କହିଛନ୍ତି ମୌସୁମୀର ଆଗମନରେ ବିଳମ୍ଘ ହେତୁ ଉତ୍ପାଦନ ହ୍ରାସ ଘଟିବାର ଆଶଙ୍କା ଦୃଷ୍ଟିରୁ ବଜାରରେ ହରଡ଼ ଡାଲିକୁ ଅଧିକ ମାତ୍ରାରେ ମହକୁଦ୍ ରଖିବା ଓ ଏହାର ଦର ନିୟନ୍ତ୍ରଣ କରିବାରେ ଏହି ପଦକ୍ଷେପ ସହାୟକ ହେବ ହରଡ଼ ଡାଲିର ମୂଲ୍ୟ ବୃଦ୍ଧି ନେଇ ଗଣମାଧ୍ୟମରେ ପ୍ରଚାରିତ ରିପୋର୍ଟକୁ ଖଣ୍ଡନ କରି ଶ୍ରୀ ପାଶଓ୍ୱାନ କହିଛନ୍ତି ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଡାଲି ମହକୁଦ୍ ଅଛି

ଖାଦ୍ୟ ଖାଉଟି ବ୍ୟାପାର ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ସଚିବ ତଥା ନାଫେଡ୍ ଓ ବିଦେଶ ବାଣିଜ୍ୟ ନିର୍ଦ୍ଦେଶାଳୟର ବରିଷ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ

ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ ସିଂହ ଶେଖାଓ୍ୱତ କଳ ସଂକ୍ରାନ୍ତ ସମସ୍ୟା ସମାଧାନ ଦାୟିତ୍ୱରେ ଥିବା ବିଭିନ୍ନ ରାକ୍ୟର ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ଗତକାଲି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ଏହି କଥା କହିଛନ୍ତି

ମନ୍ତ୍ରୀ କହିଛନ୍ତି ଜଳର ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ବଡ଼ ଧରଣର ତାରତମ୍ୟକୁ ଦୃଷ୍ଟିରେ ରଖି କଳ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯିବ

ଜାମ୍ମୁ ଉପଖଣ୍ଡ କମିଶନର ସଂଜୀବ ବର୍ମା କ୍ରାମ୍ପୁ ଉପଖଣ୍ଡରେ ଯୋଜନାର ପ୍ରଣୟନ ଓ ସ୍ଥିତି ସମୀକ୍ଷା କରିବା ଅବସରରେ ଏହି ସ୍ଟଚନା ଦେଇଛନ୍ତି

ପ୍ରାକ୍ ମାଟ୍ରିକ ଓ ମାଟ୍ରିକ ପରବର୍ତ୍ତୀ ତଥ୍ୟ ଯୋଗ୍ୟତା ଆଧାରରେ ଏହି ବୃତ୍ତି ପ୍ରଦାନ କରାଯିବ

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାରମନ୍ତ୍ରୀ ମୁକ୍ତାର ଆବାସ ନକ୍ଭି ଗତକାଲି ନୂଆଦିଲ୍ଲୀଠାରେ ମୌଲାନ ଆଜାଦ୍ ଏଜୁକେଶନ ଫାଉଶ୍ଡେସନର ପରିଚାଳନା ଓ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାର ବିଶ୍ୱାସର ସହ ଅନ୍ତର୍ଭକ୍ତିକୃତ ବିକାଶ ପ୍ରତି ଅଙ୍ଗୀକାରବଦ୍ଧ ଶ୍ରୀ ନକ୍ଭି ଆହୁରି କହିଛନ୍ତି ଅଧାରୁ ବିଦ୍ୟାଳୟ ଛାଡି ଦେଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀମାନଙ୍କୁ ପ୍ରତିଷ୍ଠିତ ଶିକ୍ଷାନ୍ରଷାନ ସହିତ ସଂଯୋଗ କରାଯାଇ ସେମାନଙ୍କ ଶିକ୍ଷିତ କରାଯିବା ସହ କର୍ମସଂସ୍ଥାନ ଯୋଗାଇ ଦିଆଯିବା ଷେତ୍ରରେ ପଦକ୍ଷେପ ନିଆଯାଉଛି ପଢୋ ବଢୋ' ସଚେତନତା ଅଭିଯାନ ସମଗ୍ରଦେଶରେ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି ସାମାଜିକ ଓ ଆର୍ଥକ କାରଣରୁ ଯେଉଁସବୁ ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅମାନଙ୍କୁ ସ୍କୁଲକୁ ପଠାଯାଉନାହିଁ ସେହିସବୁ ଅଞ୍ଚଳରେ ଲୋକମାନଙ୍କୁ ଶିକ୍ଷା ପ୍ରତି ସଚେତନ ହେବା ଦିଗରେ ଏହି ଅଭିଯାନ ବିଶେଷଭାବେ ସହାୟକ ହେବ ପଥପ୍ରାନ୍ତ ନାଟକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ସାଂସ୍କତିକ କାର୍ଯ୍ୟକ୍ରମରେ ମାଧ୍ୟମରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ନକ୍ଭି କହିଛନ୍ତି ଇଣ୍ଡିଆ କିର୍ଗିଜ୍ସ୍ଥାନ ବିଶ୍କେକ୍ରେ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓରେ ଯୋଗ ଦେବା ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କିର୍ଗିଜ୍ସ୍ଥାନକୁ ଐତିହାସିକ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ ବିଶ୍କେକ୍ରେ ଆମର ସମ୍ଘାଦଦାତାଙ୍କ ସହିତ କଥାବାର୍ତ୍ତା ବେଳେ କିର୍ଗିଜ୍ସ୍ଥାନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଆଲୋକ ଡିମ୍ରି କହିଛନ୍ତି ଦୁଇ ଦେଶ ମଧ୍ୟରେ ଦୃଢ଼ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି ଏବଂ ଏହି ଗସ୍ତ ବାଣିଜ୍ୟ ଓ ବ୍ୟବସାୟ ସମ୍ପର୍କକୁ ଆହୁରି ନିବିଡ଼ କରିବ ରାଷ୍ଟ୍ରଦୃତ ଆହୁରି କହିଛନ୍ତି ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିର୍ବାଚିତ ହେବା ପରେ ସେ ପ୍ରଥମ ଥର ପାଇଁ ଏକ ବହୁ ପକ୍ଷିୟ ମଞ୍ଚରେ ଯୋଗ ଦେବେ ଏବଂ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଭାରତର ଆଭିମୁଖ୍ୟକୁ ସମଗ୍ର ବିଶ୍ୱ ଜାଣିବାର ସୁଯୋଗ ଲାଭ କରିବ

ଏହାଛଡ଼ା କୋର୍ଟ୍ ତାଙ୍କ ଉପରେ ପାଞ୍ଚ କୋଟି ଟଙ୍କାର ଜରିମାନା ରୁଜ୍ କରିଛନ୍ତି ଯେଉଁ ଅର୍ଥକୁ ସେହି ଜାହାଜରେ ଯାତା କର୍ତ୍ତିବା ଯାତ୍ୱୀମାନଙ୍କ ମଧ୍ୟରେ ବଣ୍ଟ୍ରାଯିବ ସାଇକ୍ଲୋନ୍ ବାୟୁ ପୂର୍ବ କେନ୍ଦୀୟ ଆରବ ସାଗରରେ ସଂଘଠିତ ସାମୁଦ୍ରିକ ଝଡ଼ ବାୟୁ ଅଧିକ ଘନିଭ୍ତ ହୋଇ ଏକ ଶକ୍ତିଶାଳୀ ଝଡ଼ରେ ପରିଣତ ହୋଇଛି

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆସନ୍ତାକାଲି ବଡ଼ି ଭୋରରୁ ଏହି ଝଡ଼ ବୀରବଲ୍ ଓ ଡ୍ୟୁ ମଧ୍ୟ ଦେଇ ଗୁଜରାଟ ତଟ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ଅଛି ଏହି ଝଡ଼ ସ୍ଥଳ ଭାଗ ଛୁଇଁବା ସମୟରେ କଛ ଦେବଭୂମି ଦ୍ୱାରକା ପୋରବନ୍ଦର ଜୁନାଗଡ଼ ଡ୍ୟୁ ଗିର୍ସୋମନାଥ ଅମରେଲି ଓ ଭାଓନଗର ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ସେହିପରି ସୌରାଷ୍ଟ୍ର ଦକ୍ଷିଣ ଗୁଜରାଟ ଡ୍ୟୁ ଦାମନ ତଥା ଦାଦ୍ରା ଓ ନଗର ହାବେଳିରେ ପରବର୍ତ୍ତୀ ଦୁଇଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ସ୍ଥଳ ସେନା ତଟରକ୍ଷୀ ଓ ବିଏସ୍ଏଫ୍କୁ ମଧ୍ୟ ମୁତୟନ କରାଯାଇଛି

ଗଣମାଧ୍ୟମ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ଜନସାଧାରଣଙ୍କୁ ସତର୍କ କରାଇବାର ବ୍ୟବସ୍ଥା କରାଯାଇଛି ସମସ୍ତ ସ୍କୁଲ୍ କଲେଜ ଓ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଆଜି ଏବଂ ଆସନ୍ତାକାଲି ବନ୍ଦ ରଖାଯାଇଛି ସମୁଦ୍ର ମଧ୍ୟକୁ ନଯିବା ପାଇଁ ମସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି କେନ୍ଦ ସ୍ୱରାଷ୍ଟ୍ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗତକାଲି ନ୍ରଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ ଦ୍ୱାରା ଗହଣ କରାଯାଉଥିବା ପଦକ୍ଷେପ ଉପରେ ସମୀକ୍ଷା କରାଯାଇଥିଲା ଜନସାଧାରଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବା ଏବଂ ଶକ୍ତି ଦୂରସଞ୍ଚାର ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଆଦି ଅତ୍ୟାବଶ୍ୟକ ସେବାକୁ ସୁନିଶ୍ଚିତ କରିବା ପାଇଁ ସେ ବରିଷ୍ଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡବ୍ଲ୍ୟୁସି କ୍ରିକେଟ୍ ଆଇସିସି କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅପରାହୁରେ ଟନ୍ଟନ୍ଠାରେ ଗତଥରର ଚମ୍ପିୟାନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ଭାରତୀୟ ସମୟ ଅନୁସାରେ ଅପରାହ୍ନ ତିନିଟା ସମୟରେ ମ୍ୟାଚ୍ ଆରମ୍ଭ ହେବ ଗତକାଲିର ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚ୍ ସହ ପ୍ରବଳ ବର୍ଷା ଯୋଗୁଁ ଟୁର୍ଣ୍ଣାମେଣ୍ଟର ତିନିଟି ମ୍ୟାଚ୍ରେ କୌଣସି ଫଳାଫଳ ମିଳି ନାହିଁ ଆଜି ମଧ୍ୟ ବର୍ଷା ମ୍ୟାଚ୍ରେ ବାଧକ ସାଜିପାରେ କାରଣ ଟନଟନ୍ ଅଞ୍ଚଳରେ ମେଘୁଆ ପାଗ ରହିଛି ଏବଂ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି